ଆଜି ଶ୍ରୀଜଗନ୍ଦାଥ ସେନା ପକ୍ଷରୁ ବନ୍ଦ ପାଳନ ବେଳେ ସ୍ସିତି ଉଉଜନାପୂର୍ଷ୍ଣ ରହିଥିଲା

କିଛି ଆନ୍ଦୋଳଳନକାରୀ ପୁରୀ ଟାଉନ ଥାନାରେ ଧସେଇ ପଶିବା ଉଦ୍ୟମ ସହିତ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ପଥର ମାଡ କରିଥିଲେ ଏହି ସମୟରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା

ତେବେ ପରିସ୍ଚିତି ସମ୍ମର୍ଭ୍ର ନିୟନ୍ତଣାଧିନ ରହିଛି ବୋଲି ଆଇଜି ଶ୍ରୀ ପ୍ରିୟଦର୍ଶି କହିଛନ୍ତି

ମୃତକ ଜଣକ ହେଉଛି ନରସିଂହପୁର ନୂଆପାଟଣା ଗ୍ରାମର